ଏହି ଉପଲକ୍ଷେ ଆୟୋକିତ ଉହବରେ ମହାରାଷ୍ଟର ଉମେଶ ଗୋପୀନାଥ ଯାଦବ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିଲେ

ଭାରତ ଆକି ଶ୍ରେଷ ରାଷ୍ଟରେ ପରିଶତ ହେବାରେ ଯବାନମାନଙ୍କ ପ୍ରମୁଖ ଭୂମିକା ରହିଛି ସେମାନେ ନିଜ ବର୍ଉମାନକୁ ବଳିଦାନ ଦେଇ ଭବିଷ୍ୟତର ସୁରକ୍ଷା କରୁଛନ୍ତି

ବିଧାନସଭା ସରକାର ରାଜ୍ୟର ପ୍ରତ୍ୟେକ ଅଞ୍ଞଳର ବିକାଶ ସହିତ ପ୍ରତ୍ୟେକ ବର୍ଗର ଲୋକଙ୍କୁ ସଶକ୍ତ କରିବା ନିମନ୍ତେ ପ୍ରତିଶ୍ରତିବଦ୍ଧ

ଫଳରେ କୃଷକମାନଙ୍କର ଆୟ ଦୁଇଗୁଣରୁ ଅଧିକ ହୋଇଛି ସାମଗ୍ରିକ କୃଷିର ବିକାଶ ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ କରାଯାଉଛି

ବାଚସ୍ୱତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି

ବୃଦ୍ଧି କରାଯାଇଛି

ଏହାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ସମ୍ଭଲପୁର ନ୍ୟାୟିକ ଅଞ୍ଚଳରୁ ସମସ୍ତ ମାମଲାକୁ ଅନ୍ୟ ନ୍ୟାୟିକ ଅଞ୍ଚଳକୁ ସ୍ତାନାନ୍ତର କରିବାକୁ ବିଙ୍କପ୍ତି ପ୍ରକାଶ କରିଛନ୍ତି

ସର୍ଭେ କରାଯାଇ ସ୍ଚାନ ଚିହ୍ବଟ କରାଯାଇଥିଲା

ଏହି ବନ୍ଦରେ ବିଭିନ୍ନ ରାଜନୈତିକ ଦଳ ବଶିକ ସଂଘ ଓ ଓକିଲ ସଂଘ ସାମିଲ ହୋଇଥିବା ଜଶାପଡ଼ିଛି ଏହାର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି

ଏଥିରେ ପୁରୁଷ ବିଭାଗରେ ସିଙ୍ଗିଲ୍ ଏବଂ ଡବଲ୍ ଅନୁଷିତ ହେବ

ଆସନ୍ତା ରବିବାର ଖୋର୍ବ୍ଧା ଜଗତସିଂହପୁର ପୁରୀ ଓ କଟକର କେତେକ ଅଞ୍ଚଳରେ ଘନ କୁହୁଡ଼ି ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଶିପାଗ ବିଭାଗ ପକ୍ଷର୍ଠ ଅନୁମାନ କରାଯାଇଛି